ପିଏମ୍ ବାରାଣସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସଂସଦୀୟ ନିର୍ବାଚନ ମଣ୍ଡଳି ବାରାଣସୀକୁ ଆଜିଠାରୁ ଦୁଇଦିନିଆ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କୁ ବିମାନ ବନ୍ଦରଠାରେ ସ୍ୱାଗତ ସମ୍ଭର୍ଦ୍ଧନା ଜ୍ଞାପନ କରିଛନ୍ତି ଶ୍ରୀ ମୋଦି ରୋହାଣିଆ ଅଞ୍ଚଳର ନର୍ୱାର ଗ୍ରାମଠାରେ ପହଞ୍ଚଛନ୍ତି

ଆମ ସମ୍ଭାଦଦାତା ଜଣାଇଛନ୍ତି ତାଙ୍କ ଜନ୍ମଦିନ ପାଇଁ ସହରର ବିଭିନ୍ନ ଭାଗରେ ଅନେକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି

ସହରର ସବୁ ମୁଖ୍ୟ ଛକଗୁଡ଼ିକୁ ସୁନ୍ଦରଭାବେ ସଜାଯାଇଛି ପ୍ରଧାନମନ୍ତ୍ରୀ ଏକ ପାଠାଗାରକୁ ଉଦ୍ଘାଟନ କରିବେ

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଉପଲକ୍ଷେ ବହୁ ପୁରୁଣା ବନ୍ଦୀଙ୍କୁ ଆଜି ଜେଲ୍ରୁ ଛଡ଼ାଯାଉଛି ପିଏମ୍ ବାର୍ଥଡେ ରାଷ୍ଟ୍ରପତି ଉପରାଷ୍ଟ୍ରପତି ଓ ବହି କେନ୍ଦ୍ରମନ୍ତ୍ରୀ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜନ୍ମଦିନ ଅବସରରେ ଶୁଭେଛା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ ପ୍ରଧାନମନ୍ତ୍ରୀଙ୍କ ଦୀର୍ଘଜୀବନ କାମନା କରିଛନ୍ତି ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡୁ ପ୍ରଧାନମନ୍ତୀଙ୍କୁ ଶୁଭେଛା ଜଣାଇବା ସହ ଶ୍ରୀ ମୋଦିଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ଅଧୀନରେ ଭାରତ ଦୂଢ଼ ପ୍ରଗତି କରୁଥିବା କହିଛନ୍ତି ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂ ତାଙ୍କ ବାର୍ତ୍ତାରେ କହିଛନ୍ତି ଶ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ ଅଭୂତପୂର୍ବ ଅଭିବୃଦ୍ଧି ହାସଲ କରିଛି ଓ ବିଶ୍ୱର ଷଷ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇଛି ସେ କହିଛନ୍ତି ଶ୍ରୀ ମୋଦି ଜଣେ ଦୂରଦୃଷ୍ଟୀ ସମ୍ପନ୍ନ ବ୍ୟକ୍ତି ଯିଏ କୋଟି କୋଟି ଭାରତୀୟଙ୍କ ସ୍ୱପ୍ନକୁ ସାକାର କରିବା ଦିଗରେ କାର୍ଯ୍ୟ କରୁଛନ୍ତି ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀ ତାଙ୍କୁ ଜନ୍ମଦିନର ଶୁଭେଛା ଜଣାଇ ଶ୍ରୀ ମୋଦି ଦୀର୍ଘ ବର୍ଷ ପର୍ଯ୍ୟନ୍ତ ଏଭଳି ଦେଶସେବା କରିବାପାଇଁ କାମନା କରିଛନ୍ତି ସୂଚନା ଓ ପ୍ରସାରଣ ମନ୍ତ୍ରୀ କର୍ଷେଲ୍ ରାଜ୍ୟବର୍ଦ୍ଧନ ରାଠୋଡ୍ ତାଙ୍କ ବାର୍ତ୍ତାରେ କହିଛନ୍ତି ଶ୍ରୀ ମୋଦିଙ୍କ ଦକ୍ଷ ନେତୃତ୍ୱ ଯୋଗୁଁ ଭାରତ ବିକାଶ ପଥରେ ଅଗ୍ରସର ହେଉଛି

ସ୍କଲଭ ଇଣ୍ଟରନ୍ୟାସନାଲ୍ ସେହି ଲଡୁଗୁଡ଼ିକୁ ତିଆରି କରିଥିଲା

ରାଜନାଥ ଫେନ୍ନ ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂ ଭାରତ ପାକିସ୍ତାନ ସୀମାରେ ଜନ୍ମୁର ପ୍ଲୋରା ବିଏସ୍ଏଫ୍ ମୁଖ୍ୟ କାର୍ଯ୍ୟାଳୟଠାରେ ଭାରତର ସର୍ବପ୍ରଥମ ସ୍କାର୍ଟ ଫେନ୍ସ ପ୍ରକଳ୍ପକୁ ଉଦ୍ଘାଟନ କରିଛନ୍ତି ସ୍କାର୍ଟ ଫେନ୍ସିଂ ମଧ୍ୟରେ ପର୍ଯ୍ୟବେକ୍ଷଣ ଯୋଗାଯୋଗ ଓ ତଥ୍ୟ ମହଜୁଦ୍ କରିବାର ଯନ୍ତ୍ରମାନ ବ୍ୟବହାର କରାଯାଉଛି ଏହି ପ୍ରକଳ୍ପରେ ଲେଜର୍ଯୁକ୍ତ ତାରବାଡ଼ ଓ ବୈଷୟିକ ଜ୍ଞାନଯୁକ୍ତ ବାଡ଼ର ବ୍ୟବସ୍ଥା ରହିଛି ଯାହା ସୀମାରେ କୌଣସି ବିପଦ ସୂଷ୍ଟି ହେବାକୁ ଦେବ ନାହିଁ

ଶ୍ରୀ ସିଂ କହିଛନ୍ତି ସୀମାରେ ସୁରକ୍ଷା ବ୍ୟବସ୍ଥାକୁ ମଜବ୍ରତ୍ କରିବା ଲାଗି ସରକାର ଯଥାସନ୍ତବ ଆଧ୍ରନିକ ଜ୍ଞାନକୌଶଳର ବ୍ୟବହାର କର୍ରଛନ୍ତି ପରେ ଏକ ସାମ୍ଭାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ଜଜ୍ମ କାଶୁୀରର ଆଗାମୀ ପଞ୍ଚାୟତ ଓ ସହରାଞ୍ଚଳ ସ୍ୱାୟତ ସଂସ୍ଥା ନିର୍ବାଚନରେ ଅଂଶଗ୍ରହଣ କରିବାକୁ ସେ ସବୁ ରାଜନୈତିକ ଦଳକୁ ଅନୁରୋଧ କରିଚ୍ଛନ୍ତି ଭିକେ ସିଂ ପାକ୍ ବୈଦେଶିକ ବିଭାଗ ରାଷ୍ଟ୍ରମନ୍ତ୍ରୀ ଭିକେ ସିଂ କହିଛନ୍ତି ପାକିସ୍ତାନ ସହ କଥାବାର୍ତ୍ତା ସେତିକିବେଳେ କରାଯିବ ଯେତେବେଳେ କଥାବାର୍ତ୍ତାପାଇଁ ଅନୁକୂଳ ବାତାବରଣ ସ୍ଚୁଷ୍ଟି ହେବ ନୂଆଦିଲ୍ଲୀରେ ସ୍କାର୍ଟ ବର୍ଡର୍ ମ୍ୟାନେଜ୍ମେଣ୍ଟ ଶୀର୍ଷକ ଏକ ଆଲୋଚନା ଚକ୍ର ସମୟରେ ପାକିସ୍ତାନ ସହ କଥାବାର୍ତ୍ତାର ସମ୍ଭାବନାକୁ ନେଇ ସାମ୍ଭାଦିକମାନଙ୍କ ପ୍ରଶ୍ୱର ଉତ୍ତର ଦେବାକୁ ଯାଇ ସେ ଏହା କହିଛନ୍ତି ସେ କହିଛନ୍ତି ପାକିସ୍ତାନ ସହ କଥାବାର୍ତ୍ତା ସଂକ୍ରାନ୍ତରେ ଭାରତର ନୀତି ଅତ୍ୟନ୍ତ ସ୍ୱଷ୍ଟ ପାକିସ୍ତାନରେ ନୂଆ ସରକାର ଗଠନ ହେବା ପରଠାରୁ ସୀମା ସେପଟୁ ବୃଦ୍ଧି ପାଉଥିବା ଅନୁପ୍ରବେଶ ଉଦ୍ୟମ ସଂକ୍ରାନ୍ତରେ ମନ୍ତ୍ରୀ କହିଛନ୍ତି ଭାରତ ପରିସ୍ଥିତି ଉପରେ ନଜର ରଖିଛି ସେ କହିଛନ୍ତି ପାକିସ୍ତାନରେ ନୂଆ ସରକାର ଗଠନ ହେବା ସତ୍ତ୍ୱେ ତାହାର ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ ଘଟିବାକୁ ନେଇ କୌଣସି ବ୍ୟକ୍ତି ବିଶେଷ ଆଶାବାଦୀ ନ ଥିଲେ ପୂର୍ବରୁ ଆଲୋଚନାଚକ୍ରରେ ଅଂଶଗ୍ରହଣ କରି ଶ୍ରୀ ସିଂ କହିଥିଲେ ଭାରତର ସୀମାକୁ ସୁରକ୍ଷା ଦେବାପାଇଁ ସମସ୍ତ ସମ୍ଭାବ୍ୟ ଉଦ୍ୟମ ହେବା ଆବଶ୍ୟକ ସେ କହିଛନ୍ତି ସ୍କାର୍ଟ ବର୍ଡର ମ୍ୟାନେଜ୍ମେଣ୍ଟପାଇଁ ସ୍କାର୍ଟ ଡାଟା କଲେକ୍ସନ୍ ଜର୍ରରୀ ମନ୍ତ୍ରୀ କହିଛନ୍ତି ସୀମା ପରିଚାଳନା ବ୍ୟବସ୍ଥା ନିର୍ଭରଶୀଳ ସମନ୍ୱିତ ଓ ଶକ୍ତିଶାଳୀ ହେବା ଉଚିତ ଏକ ପ୍ରଶ୍ୱର ଉତ୍ତର ଦେବାକୁ ଯାଇ ଶ୍ରୀ ସିଂ କହିଛନ୍ତି ଭାରତ ଓ ପାକିସ୍ତାନ ମଧ୍ୟରେ କର୍ତ୍ତାର୍ପୁର ପଥକୁ ଖୋଲିବାପାଇଁ ପାକିସ୍ତାନ ଭାରତକୁ କୌଣସି ପ୍ରସ୍ତାବ ଦେଇ ନାହିଁ ଏହି ବିଷୟ ଦୀର୍ଘ ଦିନ ହେବ ପଡ଼ିରହିଛି ଏବଂ ଯଦି କୌଣସି ଅଗ୍ରଗତି ଘଟେ ତେବେ ସମସ୍ତେ ଏ ବିଷୟରେ ଜାଣିପାରିବେ

ଏହି ପଥ ଖୋଲିଗଲେ ପଞ୍ଜାବର ଶିଖ୍ ତୀର୍ଥଯାତ୍ରୀମାନେ ପାକିସ୍ତାନର କର୍ତ୍ତାରପୁର ସ୍ଥିତ ଗୁରୁଦ୍ୱାରା ଦରବାର ସାହିବ୍କୁ ସିଧା ଯାଇପାରିବେ

ସେ କହିଛନ୍ତି ଭାରତ ମଧ୍ୟ ବିଶ୍ୱରେ ଏକ ଦ୍ରତ ବିକାଶକାରୀ ପର୍ଯ୍ୟଟନ କେନ୍ଦ୍ର ହୋଇପାରିଛି ଶ୍ରୀ ଆଲ୍ଫୋନ୍ସ୍ କହିଛନ୍ତି ବିଜା ନିୟମକୁ ସରଳ କରାଯାଇ ପର୍ଯ୍ୟଟକମାନଙ୍କୁ ଭାରତକୁ ଆକୃଷ୍ଟ କରିବା ଦିଗରେ ଅନୁକୂଳ ପଦକ୍ଷେପମାନ ନିଆଯାଇଛି ଯେଉଁ ରାଜ୍ୟଗୁଡ଼ିକର ନିକସ୍ୱ ମାର୍ଟ ନାହିଁ ସେମାନଙ୍କୁ ପର୍ଯ୍ୟଟନ ମାର୍ଚ ବହୁ ମାତ୍ରାରେ ସାହାଯ୍ୟ କରିବ ପୂର୍ବରୁ ମାର୍ଟକୁ ଉଦ୍ଘାଟନ କରି କୋଇଲା ଓ ରେଳମନ୍ତ୍ରୀ ପିୟୁଷ୍ ଗୋୟଲ କହିଥିଲେ ସ୍ୱଚ୍ଛତା ଅଭିଯାନ ଯୋଗୁଁ ବହୁସଂଖ୍ୟାରେ ପର୍ଯ୍ୟଟକମାନେ ଭାରତକୁ ଆସୁଥିବାରୁ ପର୍ଯ୍ୟଟନ କ୍ଷେତ୍ର ଲାଭବାନ୍ ହୋଇଛି କେକେ କିଲ୍ଡ୍ ଜନ୍ମୁ କାଶ୍ମୀରର କୁଲ୍ଗାମ୍ କିଲ୍ଲାରେ ଅଜ୍ଞାତ ସନ୍ତାସବାଦୀମାନେ ଟେରିଟୋରିଆଲ୍ ଆର୍ମିର ଜଣେ ଯବାନଙ୍କୁ ଗୁଳି କରି ହତ୍ୟା କରିଛନ୍ତି

ଗୋଆ ପଲିଟିକାଲ୍ ଡେଭ୍ଲପ୍ମେଣ୍ଟ ବିଜେପି କେନ୍ଦ୍ରୀୟ ଟିମ୍ ଆଜି ପଣଜୀଠାରେ ଗୋଆ ବିଜେପି ଶାଖାର କୋର୍ କମିଟି ସହ ସାକ୍ଷାତ୍ କରି ମୁଖ୍ୟମନ୍ତ୍ରୀ ମନୋହର ପରିକରଙ୍କ ଅସ୍କୁସ୍ଥତା କାରଣରୁ ରାଜ୍ୟରେ ସୃଷ୍ଟି ହୋଇଥିବା ରାଜନୈତିକ ପରିସ୍ଥିତି ସଂକ୍ରାନ୍ତରେ ଆଲୋଚନା କରିଛି ଶ୍ରୀ ପରିକର ନୂଆଦିଲ୍ଲୀର ଅଖିଳ ଭାରତୀୟ ଆୟୁର୍ବିଞ୍ଜାନ ପ୍ରତିଷାନରେ ଚିକିିିତ ହେଉଛନ୍ତି ବିକେପି କେନ୍ଦ୍ରୀୟ ଟିମ୍ରେ ପାର୍ଟିର କାତୀୟ ସଙ୍ଗଠନ ସମ୍ପାଦକ ରାମଲାଲ୍ ବିଏଲ୍ ସନ୍ତୋଷ ଓ ବିଜୟ ଖୁରାନିଆ ଅଛନ୍ତି ସେମାନେ କେନ୍ଦ୍ର ଆୟୁଷ ମନ୍ତ୍ରୀ ଶ୍ରୀପଦ ନାଏକ ଗୋଆ ବିକେପି ସଭାପତି ତଥା ରାଜ୍ୟସଭା ସାଂସଦ ବିନୟ ତେନ୍ଦୁଲ୍କର ଓ ଅନ୍ୟ ପାର୍ଟି ସଦସ୍ୟମାନଙ୍କ ସହ କଥାବାର୍ତ୍ତା କରିଛନ୍ତି ବିଶ୍ୱକର୍ମା ଆୱାର୍ଡ଼ସ୍ ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ସନ୍ତୋଷ କୁମାର ଗଙ୍ଗୱାର ଆଜି ନୃଆଦିଲ୍ଲୀରେ ବିଶ୍ୱକର୍ମା ରାଷ୍ଟ୍ରୀୟ ପୁରସ୍କାର ଓ ଜାତୀୟ ସୁରକ୍ଷା ପଦକ ପ୍ରଦାନ କରିଛନ୍ତି

ଏହି ଅବସରରେ ଉଦ୍ବୋଧନ ଦେଇ ଶ୍ରୀ ଗଙ୍ଗୱାର କହିଛନ୍ତି ସରକାର ଉଭୟ ସଙ୍ଗଠିତ ଓ ଅଣସଙ୍ଗଠିତ କ୍ଷେତ୍ରର ଶ୍ରମିକମାନଙ୍କପାଇଁ ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରିଛନ୍ତି ଏଥିସହ ଅଙ୍ଗନଓ୍ୱାଡ଼ି କର୍ମଚାରୀମାନଙ୍କ ପାରିଶ୍ରମିକ ବୂଦ୍ଧି କରିଥିବାରୁ ଶ୍ରୀ ଗଙ୍ଗୱାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ପ୍ରଶଂସା କରିଛନ୍ତି

ଏନ୍ଭାର୍ଣ୍ଣମେଣ୍ଟ କଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଡକ୍କର ହର୍ଷବର୍ଦ୍ଧନ କହିଛନ୍ତି ପୃଥିବୀର ବାୟୁମଣ୍ଡଳର ଉତ୍ତାପ ବୃଦ୍ଧି ରୋକିବାପାଇଁ ଅତ୍ୟାଧୁନିକ ଶକ୍ତି ସଞ୍ଚୟ ପ୍ରଯୁକ୍ତି ବିଦ୍ୟା ଓ ଶୀତଳୀକରଣ ଉପାୟ ଗ୍ରହଣ କରିବାର ଆବଶ୍ୟକତା ରହିଛି ଆଜି ନୂଆଦିଲ୍ଲୀରେ ବିଶ୍ୱ ଓଜୋନ୍ ଦିବସ ଅବସରରେ ମନ୍ତ୍ରଣାଳୟ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ଡକ୍ଟର ହର୍ଷବର୍ଦ୍ଧନ ଏହା କହିଛନ୍ତି

କ୍ଲିନଲିନେସ୍ ସ୍ୱଚ୍ଛତା ହି ସେବା କାର୍ଯ୍ୟକ୍ରମର ଅଂଶବିଶେଷସ୍ୱର୍ପ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସ୍ଟୁଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ରବିଶଙ୍କର ପ୍ରସାଦ ମନ୍ତ୍ରଣାଳୟର ଇଲେକ୍ଟ୍ରୋନିକ୍ସ ନିକେତନଠାରେ ଏକ ସ୍ୱଚ୍ଛତା ଅଭିଯାନ ଆରମ୍ଭ କରିଛନ୍ତି

ରେସ୍ଲିଂ ରିଓ ଅଲମ୍ପିକ୍ସ୍ ବ୍ରୋଞ୍ଜ ପଦକ ବିଜେତା ସାକ୍ଷୀ ମଲ୍ଲିକ୍ ବେଲାରୁଷ୍ର ମିନ୍ସ୍କରେ ଚାଲିଥିବା ମେଦ୍ବେଦ୍ ଆନ୍ତର୍ଜାତିକ କୁସ୍ତି ଟୁର୍ଣ୍ଣାମେକ୍ଷରେ ରୌପ୍ୟ ପଦକ ବିଜୟୀ ହୋଇଛନ୍ତି